ବରଗଡ ଗସ୍ତ ଶେଷ କରି ମୁଖ୍ୟମନ୍ତୀ ସମ୍ୟଲପୁର ଯାଇ ସେଠାରେ ମା' ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି

ଘରୋଇ ବିଦ୍ୟାଳୟ ଗୁଡିକ ଭଳି ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ ଦିଆଯାଉଥିବା ସେ କହିଛନ୍ତି

ଦୀର୍ଘଦିନ ଧରି ଦାବି ହେଉଥିଲେ ମଧ୍ଧ ସରକାରଙ୍କ ପକ୍ଷରୁ ଓଡିଆ ଭାଷାକୁ ପ୍ରାଧାନ୍ୟ ଦିଆ ନ ଯିବା ବିଡମ୍ୟନାର ବିଷୟ

ତେବେ ଯେଉଁମାନଙ୍କୁ ନାଗରିକତା ମିଳି ନ ଥିଲା ସିଏଏ ଲାଗୁ ହେବା ପରେ ସେମାନଙ୍କୁ ନାଗରିକତା ମିଳିବା ସହଜ ହୋଇଯାଇଛି

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀଙ୍କ ସମେତ ଅନ୍ୟ ବରିଷ ନେତା ଉପସ୍ତିତ ଥିଲେ

ପୂର୍ବରୁ ଜନୈକ ଡାକ୍ତର ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ରୋଗୀକୁ ଭାରରେ ବୋହି ମେଡିକାଲ ପହଞାଇଥିବା ବେଳେ ଏବେ ସମାନ ଢଙ୍ଗରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଜୀବନ ରକ୍ଷା କରିଛନ୍ତି

ସେହିଭଳି ଅନୁଗୋଳର ଶ୍ରୀମନ୍ତୀ ବଦ୍ରା ରେଳ ଦୁର୍ଘଟଶା ସମୟରେ ନିଜ ସାଙ୍ଗର ଜୀବନ ବଞାଇଥିଲେ